ଦୁଇଜଣ ଅନୁପ୍ରବେଶକାରୀ ପ୍ରାଣ ହରାଇଛନ୍ତି

ଗତ ଗୁରୁବାର ବିରୋଧୀଙ୍କ କ୍ଷତ୍ୟାଗ ସତ୍ତ୍ୱେ ଏହା ଲୋକସଭାରେ ଗୃହିତ ହୋଇଥିଲା ଏହି ବିଲ୍ରେ ତିନିଥର ତଲାକ କହି ତତ୍କାଳ ଛାଡ଼ପତ୍ର ପ୍ରଥାକୁ ଅସିଦ୍ଧ ଓ ବେଆଇନ୍ ଘୋଷଣା କରିଛି ଏହି ପ୍ରଥା ଏକ ଧର୍ଭବ୍ୟ ଅପରାଧ ଏବଂ ତିନିବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ଏହି ବିଲ୍ରେ ରହିଛି

ରିଭ୍ ଜେ କେ ଜାମ୍ଗୁ ଓ କାଶ୍ମୀରର ନୂଆଗାଁ ସେକ୍ଟର ନିୟନ୍ତ୍ରଣରେଖାରେ ଅବସ୍ଥିତ ଭାରତୀୟ ସେନା ଛାଉଣୀଗୁଡ଼ିକ ଉପରକୁ ସଶସ୍ତ ସନ୍ତାସବାଦୀମାନଙ୍କ ସହାୟତାରେ ପାକିସ୍ତାନ ପକ୍ଷରୁ ଏକ ବଡ଼ଧରଣର ଆକ୍ରମଣକୁ ସେନାବାହିନୀ ପଣ୍ଡ କରିଛି ଏବଂ ଦୁଇଜଣ ସଶସ୍ତ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ହୋଇଛି ଦୁଇଜଣ ସଶସ୍ତ ଅନୁପ୍ରବେଶକାରୀ ପାକିସ୍ତାନୀ ସୈନ୍ୟ ବୋଲି ଜଶାପଡ଼ିଛି ପାକିସ୍ତାନୀ ଲେବୁଲ୍ ଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ଗୁଳିଗୋଳା ସେହି ଅଞ୍ଚଳରୁ ଜବତ କରାଯାଇଛି ନିୟନ୍ତ୍ରଣରେଖାକୁ ଲାଗିଥିବା ଘନ ଜଙ୍ଗଲ ଦେଇ ସଶସ୍ତ୍ର ଅନୁପ୍ରବେଶକାରୀମାନେ ଭାରତ ପଟକୁ ପଶିବାକୁ ଉଦ୍ୟମ କରୁଥିଲାବେଳେ ପହରା ଦେଉଥିବା ଯବାନମାନେ ସେମାନଙ୍କର ଉଦ୍ୟମକୁ ପଶ୍ଚ କରିଛନ୍ତି ପାକିସ୍ତାନୀ ସୈନ୍ୟମାନେ ଗୁଳିଗୋଳା ଚଳାଇଥିଲେ ଏବଂ ଭାରତୀୟ ଯବାନମାନେ ପାଲଟା ଗୁଳି ଚଳାଇଥିଲେ ଏହି ଗୁଳିଗୋଳା ବିନିମୟ ରାତିସାରା ଚାଲିଥିଲା ମୃତ ଅନୁପ୍ରବେଶକାରୀମାନେ ପାକିସ୍ତାନୀ ସେନାବାହିନୀର ୟୁନିଫର୍ମ ପୋଷାକ ପିନ୍ଧିଚ୍ଚନ୍ତି ଅନ୍ୟ ପାକିସ୍ତାନୀ ଅନୁପ୍ରବେଶକାରୀ ଜଙ୍ଗଲ ଭିତରେ ଖସି ପଳାଇଯାଇଛନ୍ତି

ଯାହାର ଉତ୍ତମ ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ ଜିଏସ୍ଟି ପ୍ରବର୍ତ୍ତନ ବଜାରରେ ଉତ୍ତମ ଖାଉଟି ଚାହିଦା ଭିଭିଭୂମି କ୍ଷେତ୍ରରେ ଅଧିକ ନିବେଶ ଆଦି କାରଣରୁ ଭାରତର ଅର୍ଥନୀତି ସନ୍ତୋଷଜନକ ଭାବେ ବଢୁଛି

ଏଥର ମୁଖ୍ୟ ବିଷୟବସ୍ତୁ ରହିଛି 'ଭବିଷ୍ୟତ ଭାରତ ବିଜ୍ଞାନ ଓ ପ୍ରଯୁକ୍ତି'

ଏଥିରେ ଦେଶବିଦେଶର ନୋବେଲ୍ ପୁରସ୍କାର ବିଜେତା ପ୍ରତିଷ୍ଠିତ ବୈଜ୍ଞାନିକ ନୀତି ନିର୍ଦ୍ଧାରକ ଯୁବ ଗବେଷକ ଓ ସ୍କୁଲ୍ କଲେଜ ଛାତ୍ରଛାତ୍ରୀ ଯୋଗଦେବେ

ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ବିଶ୍ୱବିଦ୍ୟାଳୟ ମଂକୁରୀ ଆୟୋଗ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ବ୍ୟକ୍ତିବିଶେଷ ଓ ପ୍ରତିନିଧି ତଥା ଦେଶବିଦେଶର ବହୁ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ସେମାନଙ୍କ ପାଖରେ କୌଣସି ପରିଚୟପତ୍ର ନଥିଲା ଏହି ସ୍ଥାନଟି ମୁମ୍ୟାଇର ନିକଟବର୍ତ୍ତୀ କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି ଯେ ଗିରଫ ହୋଇଥିବା ଲୋକମାନେ ନିଜକୁ ପଶ୍ଚିମବଙ୍ଗର ଅଧିବାସୀ ବୋଲି କହୁଛନ୍ତି ଅଧିକ ପଚରା ଉଚରା ପାଇଁ ସେମାନଙ୍କୁ ୱାସି ପୁଲିସ୍କୁ ହସ୍ତାନ୍ତର କରାଯାଇଛି ଏନ୍ଆଇଏ ଆଇଏସ୍ଆଇଏସ୍ ଦିଲ୍ଲୀରେ ଇସ୍ଲାମିକ୍ ଷ୍ଟେଟ୍ ସଫଗଠନର ଏକ ଶାଖା ହରକତ ଉଲ୍ ହର୍ବ ଇ ଇସ୍ଲାମ୍ର ସକ୍ରିୟତା କ୍ରଣାପଡ଼ିବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଖାନ୍ତଲାସ ଜାରି ରଖିବା ସହ କେତେକ ଲୋକଙ୍କୁ ଅଟକ ରଖି ପଚରା ଉଚୁରା କର୍ୁଛି ଗତକାଲି ପୂର୍ବଦିଲ୍ଲୀର ଜାଫ୍ରାବାଦ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା ଏଥିସହିତ କେତେକଙ୍କୁ ମଧ୍ୟ ଏ ସଂପର୍କରେ ପଚରାଉଚରା କରାଯାଇଛି

ସେମାନେ କିଛି ରାଜନୈତିକ ବ୍ୟକ୍ତି ସୁରକ୍ଷା ସଂସ୍ଥା ଏବଂ ଦିଲ୍ଲୀର କେତେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଉପରେ ଆକ୍ରମଣ କରିବାକୁ ମସୁଧା କରୁଥିଲେ

ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଓପି ସିଂହ କହିଛନ୍ତି ଏହି ହିଂସା ଘଟଣାରେ ସଂପୂକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଗତ ସପ୍ତାହରେ ନିଶାଦ ପାର୍ଟି କର୍ମୀଙ୍କ ପଥର ମାଡ଼ରେ ପୁଲିସ୍ କନେଷ୍ଟବଳ ସୁରେଶ ପ୍ରତାପ ଭାଟଙ୍କର ମୃତ୍ୟୁ ଘଟିଥିଲା ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି ଏ ସଂକ୍ରାନ୍ତରେ ତିନିଟି ମାମଲା ରୁକ୍କୁ ହୋଇଛି

ତାଙ୍କ ପତ୍ନୀଙ୍କୁ ସ୍ୱତନ୍ତ୍ର ଭାବେ ପେନ୍ସନ୍ ଦିଆଯିବା ସହ ପରିବାରର ଜଣେ ସଦସ୍ୟକୁ ସରକାରୀ ଚାକିରି ଦିଆଯିବ

ସଭାକାର୍ଯ୍ୟ ଆରନ୍ଭ ହେବା ମାତ୍ରକେ ସଂସଦୀୟ ମନ୍ତ୍ରୀ ବିଜୟ ଗୋୟଲ୍ କାର୍ଯ୍ୟଧାରା ପରିଚାଳନା ପାଇଁ ସୁଯୋଗ ଦେବାକୁ ବିରୋଧୀ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ଏହା ପରେ ପରେ ଏଆଇଡିଏମ୍କେ ଓ ଡିଏମ୍କେ ସଦସ୍ୟମାନେ ପ୍ଲାକାର୍ଡ ଧରି ସଭାଗୃହର ମଧ୍ୟଭାଗରେ ସେମାନଙ୍କର ଦାବି ପୂରଣ ପାଇଁ ସ୍କୋଗାନ ଦେଇଥିଲେ ଉପାଧ୍ୟକ୍ଷ ହରିବଂଶ ସଭାଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ

ଆମ ସମ୍ଭାଦଦାତା ଜଣାଇଛନ୍ତି ଏଆଇଏଡିଏମ୍କେ ଓ ଡିଏମ୍କେ ସାଂସଦମାନେ ସଭାଗୃହରେ ହୋହଲ୍ଲା କରୁଥିଲାବେଳେ ବିରୋଧୀଦଳ ନେତା ତଥା କଂଗ୍ରେସ ସାଂସଦ ଗୁଲାମ ନବୀ ଆଜ୍ଜାଦ କହିଥିଲେ କାବେରୀ ନଦୀ ପ୍ରସଙ୍ଗ ନେଇ ସରକାର ଓ ଆନ୍ଦୋଳନରତ ସଦସ୍ୟମାନଙ୍କ ମଧ୍ୟରେ ଲାଗି ରହିଥିବା ହଟ୍ଟଗୋଳ ସହ କଂଗ୍ରେସର କୌଣସି ସଂପର୍କ ନାହିଁ ବାଂଲା ପୋଲ୍ ବାଂଲାଦେଶରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆୱାମି ଲିଗ୍ ଦଳ ବିପୁଳ ବିଜୟ ହାସଲ କରିଛି

ଗୋଟିଏ ଆସନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି

ନିର୍ବାଚନର ଫଳାଫଳକୁ ଜାତୀୟ ଐକ୍ୟ ମେଣ୍ଟ ପ୍ରତ୍ୟାଖ୍ୟାନ କରିଛି ଏକ ନିରପେକ୍ଷ କାମଚଳା ସରକାର ଅଧୀନରେ ସାନି ନିର୍ବାଚନ କରିବାକୁ ମେଣ୍ଟ ପକ୍ଷରୁ ଦାବି କରାଯାଇଛି

ପିଏମ୍ ମୋଦି ବାଂଲା ବାଂଲାଦେଶରେ ସଂସଦୀୟ ନିର୍ବାଚନ ସଫଳତାର ସହ ସଂପନ୍ନ ହୋଇଥିବାରୁ ଭାରତ ଏହାକୁ ସ୍ୱାଗତ ଜଣାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଅଭିନନ୍ଦନ କ୍ଷଣାଇବା ସଙ୍ଗେସଙ୍ଗେ ନିର୍ଣ୍ଣାୟକ ନିର୍ବାଚନ ଫଳାଫଳ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀମତୀ ହାସିନାଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱ ଅଧୀନରେ ଭାରତ ବାଂଲାଦେଶ ମଧ୍ୟରେ ଭାଗିଦାରୀ ସଂପର୍କରେ ଉନ୍ନତି ହେବ ବୋଲି ଶ୍ରୀ ମୋଦି ଆଶା କରିଛନ୍ତି

ଆଜି ଆକାଶ ନିର୍ମଳ ରହିବ ଏବଂ ଆସନ୍ତାକାଲି ସକାଳେ ସାମାନ୍ୟ କୁହୁଡ଼ି ପଡ଼ିବ ବୋଲି ପାଶିପାଗ ବିଭାଗ ପୂର୍ବାନୁମାନ କରିଛି

ପଞ୍ଜାବର ଗୁରୁଦାସପୁରରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି

ପାଣିପାଗ ବିଭାଗ ଅଧିକାରୀ ଏମ୍ ମହାପାତ୍ର ଆକାଶବାଣୀକୁ କହିଛନ୍ତି ଦେଶର ଉତ୍ତରାଞ୍ଚଳରେ ଶୀତ ପ୍ରବାହ ଜାରି ରହିବ ଉତ୍ତରାଖଣ୍ଡର ଉଚ୍ଚପାର୍ବତ୍ୟାଞ୍ଚଳଗୁଡ଼ିକରେ ତାପମାତ୍ରା ହିମାଙ୍କ ପାଖାପାଖି ପହଞ୍ଚୁଛି ଉତ୍ତରପ୍ରଦେଶରେ ମଧ୍ୟ ନାହିଁ ନଥିବା ଶୀତ ଅନୁଭୂତ ହେଉଛି

ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଶୀତ ପ୍ରବାହ ଅନୁଭୂତ ହେଉଛି କନ୍ଧମାଳ ଜିଲ୍ଲାର ଦାରିଂବାଡ଼ିଠାରେ ଅଧିକ ଶୀତ ଅନୁଭୂତ ହେଉଛି

ବକ୍ସିଂ ଓମେନ୍ କର୍ଣ୍ଣାଟକର ବିଜୟନଗରଠାରେ ଆଜିଠାରୁ ତୃତୀୟ ମହିଳା ଜାତୀୟ ବକ୍କିଂ ଚମ୍ପିୟନ୍ସିପ୍ ଆରମ୍ଭ ହେଉଛି ଏଥିରେ ଦେଶର ଶୀର୍ଷସ୍ତରର ବକୁରମାନେ ଯୋଗଦେବେ

ବିଶ୍ୱ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା ସୋନିଆ ଚହଲ ଲଭ୍ଲିନା ବଡ଼ଗୋସାଇଁ ପିଙ୍କି ଜାଙ୍ଗରା ଓ ନିଖତ ଜରିନ୍ ଏଥିରେ ଭାଗ ନେଉଛନ୍ତି